ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଏହି ଅର୍ଥରାଶି ପ୍ରଦାନ କରିଥିବା ସେ କହିଛନ୍ତି ଉକଳ ଦିବସ ଆକି ରାଜ୍ୟବ୍ୟାପୀ ଉକୁଳ ଦିବସ ପାଳନ କରାଯାଉଛି

ସେହିଭଳି ଶିଶୁ ଓ ମହିଳାଙ୍କ ସୁରକ୍ଷା ଦିଗରେ ପୁଲିସ୍ ଅଧିକ ଯତ୍ୱବାନ୍ ହେବାକୁ ପରାମର୍ଶ ଦେଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ

ମାଓବାଦୀହିଂସା ଦମନ କ୍ଷେତ୍ରରେ ଓ ନିଶାକାରବାର ଧରପଗଡରେ ଚଳିତ ବର୍ଷ ଓଡ଼ିଶା ପୁଲିସ୍କୁ ବେଶ୍ ସଫଳତା ମିଳିଛି

ହୀରାକୁଦ ଇକୋ ରିଟ୍ରିଟ୍ ଆୟୋଜନର ସଫଳତା ପରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ କରିବା ପାଇଁ ଏହି ସ୍ତାୟୀ ଜଳକ୍ରୀଡା ବ୍ୟବସ୍କା କରାଯାଇଥିବା ଓଟିଡିସି ଅଧ୍ଧକ୍ଷା କହିଛନ୍ତି ପାଣିପାଗ ଆସନ୍ତାକାଲି ରାଜ୍ୟରେ ତାପମାତ୍ରା ହ୍ରାସ ଘଟିବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ତିତ ଆଞ୍ଚଳିକ ପାଶିପାଗ ବିଙ୍କାନ କେନ୍ଦ୍ ପକ୍ଷରୁ କୁହାଯାଇଛି